ଶ୍ରଦ୍ଧାଳୁଙ୍କର ଭିଡ଼ ମଧ ବଡଦାଣରେ ଲାଗିରହିଛି

ଏଥପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି

ଏହି ଛାତ୍ରଛାତ୍ରୀଙ୍କ ମଧ୍ଧରୁ କେତେକ ମ୍ୟାଲେରିଆ ଏବଂ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ଜଶାପଡିଛି

ଏହି ପିଲାମାନଙ୍କର ଥଇଥାନ ଏବଂ ଶିକ୍ଷା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି